ଆଜିଠାରୁ କାର୍ଯ୍ୟକାରୀ ହେଲା ଆଦର୍ଶ ନିର୍ବାଚନ ଆଚରଣ ବିଧି

ନିର୍ବାଚନ କମିଶନ ସୁନୀଲ ଅରୋରା ଆଜି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରି ଆକ୍କିଠାରୁ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି

ତେବେ କଂଗ୍ରେସ ଦଳ କୌଣସି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇନଥିଲା

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ନିର୍ବାଚନ ଦାୟିତ୍ୱରେ ଥିବା ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ କାଭଡେକର କହିଛନ୍ତି ଦିଲ୍ଲୀବାସୀ ଏହି ନିର୍ବାଚନରେ ପ୍ରତୀକ୍ଷାରେ ଥିଲେ କାର୍ଯ୍ୟ ଦକ୍ଷତାକୁ ଭିତ୍ତି କରି ନିର୍ବାଚନ ଲଢ଼ାଯିବ ସେ ଅଭିଯୋଗ କରିଛନ୍ତି ଅରବିନ୍ଦ କେଜରିଓ୍ବାଲ ସରକାର ଜଳ ଓ ବିଦ୍ୟୁତ୍ ପ୍ରସଙ୍ଗ ନେଇ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ କରାଯାଇଛି ବୋଲି ସେ କହିଛନ୍ତି ଆମ୍ ଆଦମୀ ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଗତ ପାଞ୍ଚବର୍ଷ ମଧ୍ୟରେ ହୋଇଥିବା ସମସ୍ତ କାର୍ଯ୍ୟକୁ ଆଧାର କରି ତାଙ୍କ ଦଳ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିବ ଦଳର ମୁଖପାତ୍ର ରାଘବ ଚଢା କହିଛନ୍ତି ଯେ ଆପ୍ ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ନିର୍ବାଚନରେ ବିଜୟୀ ହେବା ଲାଗି ଦଳ ଆଶା ରଖିଛି ଜେଏନ୍ୟୁ ଭାଓଲେନ୍ସ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମୀତ୍ ଶାହା ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାପାଇଁ ଦିଲ୍ଲୀର ଉପରାଜ୍ୟପାଳ ଅନିଲ୍ ବାଇଜଲ୍ଙ୍କୁ କହିଛନ୍ତି ଶ୍ରୀ ଶାହା ଗତକାଲି ଦିଲ୍ଲୀ ପୁଲିସ୍ କମିଶନର୍ଙ୍କ ସହିତ ଜେଏନ୍ୟୁର ପରିସ୍ଥିତି ଉପରେ କଥା ହେବା ସହ ଗତ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ଘଟଣାର ବରିଷ୍ଣ ପୁଲିସ୍ ଅଧିକାରୀଙ୍କଦ୍ୱାରା ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କଣେ ଯୁଗ୍ଲ ପୁଲିସ୍ କମିଶନର୍ ପାହ୍ୟା ଅଧିକାରୀଙ୍କଦ୍ୱାରା ଏହି ତଦନ୍ତ କରାଯିବ ଏହି ବିଶ୍ୱବିଦ୍ୟାଳୟର ତାକା ପରିସ୍ଥିତି ଓ ସେଠାରେ ଶାନ୍ତି ସ୍ଥାପନ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସ୍କୁ କହିଛି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଓ କୁଳପତି ଆଜି ସକାଳେ ଉପରାଜ୍ୟପାଳ ଶ୍ରୀ ବାଇଜଲ୍ଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ଡକ୍କର ରମେଶ ପୋଖରିଆଲ୍ ନିଶଙ୍କ ବିଶ୍ୱବିଦ୍ୟାଳୟ ପରିସରରେ ଘଟିଥିବା ହିଂସାକାଣ୍ଡର ତୀବ୍ର ନିନ୍ଦା କରିବା ସହ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଉଦ୍ବେଗର ବିଷୟ ଇତିମଧ୍ୟରେ ଜେଏନ୍ୟୁ ପ୍ରଶାସନ କହିଛି ଏହି ହିଂସାକାଣ୍ଡରେ ଆହତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଶାସନ ଗଭୀର ଭାବେ ମର୍ମାହତ କୌଣସି ଅପପ୍ରଚାରର ବଶବର୍ତ୍ତୀ ନ ହୋଇ ପରିସରରେ ଶାନ୍ତି ବଜାୟ ରଖିବାପାଇଁ ଜେଏନ୍ୟୁ ପ୍ରଶାସନ ବିଶ୍ୱବିଦ୍ୟାଳୟର ସମସ୍ତ ସମ୍ପୁକ୍ତ ପକ୍ଷଙ୍କୁ ନିବେଦନ କରିଛି ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିଜିପି ଦେବେନ୍ଦର ଆର୍ଯ୍ୟ କହିଛନ୍ତି ଏହି ଘଟଣାରେ ପୁଲିସ୍ ଅନେକ ଏଫ୍ଆଇଆର୍ ରୁଜୁ କରିଛି ପୁଲିସ୍ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଫ୍ଲାଗ୍ମାର୍ଚ୍ଚ କରାଯାଇଛି ଏବଂ ଏବେ ସେଠାରେ ପରିସ୍ଥିତି ସ୍ୱାଭାବିକ ରହିଛି ଜେଏନ୍ୟୁ ପରିସରରେ ଘଟିଥିବା ହିଂସାକାଣ୍ଡକୁ ବିକେପି ଟ୍ୱିଟ୍ ଯୋଗେ ଦୂଢ଼ ନିନ୍ଦା କରିଛି ଦଳପକ୍ଷରୁ କୁହାଯାଇଛି ରାଜନୈତିକ ପ୍ରାସଙ୍ଗିକତା ହରାଇ ଚାଲିଥିବା କିଛି ଅରାଜକ ଶକ୍ତି ଛାତ୍ରମାନଙ୍କୁ ଆୟୁଧ କରିବାପାଇଁ ଯେଉଁଭଳି ଭାବେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ବିଜେପି ତାହାର ଦୂଢ଼ ନିନ୍ଦା କରୁଛି କଂଗ୍ରେସ କହିଛି ସରକାର କେଏନ୍ୟୁ ପ୍ରଶାସନ ଓ ଦିଲ୍ଲୀ ପୁଲିସ୍ର ନଜର ସାମ୍ବାରେ ବିଶ୍ୱବିଦ୍ୟାଳୟରେ ହିଂସାକାଶ୍ଡ ଘଟିବା ଅତ୍ୟନ୍ତ ଲଜାଜନକ ଗତ ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଉପୁଜିବାରୁ ଏହି ଘଟଣା ଘଟିଥିଲା

ଇତିମଧ୍ୟରେ ଜେଏନ୍ୟୁ ପକ୍ଷରୁ ଏହା ପରିସରରେ ଘଟିଥିବା ହିଂସାକାଣ୍ଡ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାନବ ସମ୍ଭଳ ବିଭାଗ ମନ୍ତ୍ରଣାଳୟକ୍ତ ପଠାଯାଇଛି

ଆକି ନ୍ନଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବରିଷ୍ଠ ନେତ ପି ଚିଦାମ୍ଘରମ୍ ଅଧିକାରୀମାନଙ୍କ ଉପରେ ଉତ୍ତରଦାୟୀତା ନ୍ୟସ୍ତ କରାଇ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗତକାଲି ଜେଏନ୍ୟୁ ପରିସରରେ ହୋଇଥିବା ଘଟଣାକୁ ଦଳ ନିନ୍ଦା କରୁଛି ବୋଲି ସେ କହିଚ୍ଛନ୍ତି

ଏହି ଆଇନ ବଳରେ ଆୟୋଗ ଦ୍ୱାରା ଶିକ୍ଷକ ନିଯୁକ୍ତିକୁ ମଧ୍ୟ କୋର୍ଟ ବୈଧ ଘୋଷଣା କରିଛନ୍ତି ବିଚାରପତି ଅରୁଣ ମିଶ୍ର ଓ ୟୁୟୁ ଲଳିତଙ୍କ ବେଞ୍ଚ ଏ ସମ୍ପର୍କରେ କୋଲ୍କାତା ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଏହି ଆଇନ ଅଣସାୟିଧାନିକ ଏବଂ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମଦ୍ରାସା ପରିଚାଳନା କମିଟିଦ୍ୱାରା ହୋଇଥିବା ନିଯୁକ୍ତି ବୈଧ ରହିବା ଉଚିତ

ଏସ୍ସି ଆସାମ୍ ଏନ୍ଆର୍ସି ଆସାମ ରାଜ୍ୟ ଏନ୍ଆର୍ସିର ସଂଯୋଜକ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଉଛନ୍ତି ବୋଲି ଦାଏର ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଆଜି ଆସାମ ସରକାରଙ୍କୁ ଏ ସଂକ୍ରାନ୍ତରେ ଜବାବ ତଲବ କରିଛନ୍ତି ପ୍ରଧାନ ବିଚାରପତି ଏଏସ୍ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କହିଛନ୍ତି ସଂଯୋଜକ ଏଭଳି ମନ୍ତବ୍ୟ ଦେବା ଅନୁଚିତ ଏବଂ ଏ ସଂକ୍ରାନ୍ତରେ ଆସାମ ସରକାର ନିଜର ପ୍ରତିକ୍ରିୟା ରଖିବା ଆବଶ୍ୟକ ଏନ୍ଆର୍ସି ସଂଯୋଜକ ହିତେଶ ଦେବ ଶର୍ମାଙ୍କ ଏହି କଥିତ ମନ୍ତବ୍ୟକୁ ନେଇ ବରିଷ୍ଣ ଆଇନ୍ଜୀବୀ କପିଲ ଶିବଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅଦାଲତ ପକ୍ଷରୁ ଏଭଳି ମନ୍ତବ୍ୟ ଦିଆଯାଇଛି

କେନ୍ଦ୍ର ଓ ଆସାମ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ଆଟୋର୍ଷ୍ଣି ଜେନେରାଲ୍ କେକେ ବେଶ୍ରଗୋପାଳ ଓ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି ଏହିଭଳି ପିଲାମାନଙ୍କୁ ସେମାନଙ୍କ ବାପା ମା'ଙ୍କଠାରୁ କେବେବି ଅଲଗା କରାଯିବ ନାହିଁ

ଏହି ସନ୍ତାସବାଦୀମାନେ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରୁ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଖାରି ଥ୍ରୟାତ୍ ଜଙ୍ଗଲରେ ପ୍ରତିରୋଧ କରାଯାଇଥିଲା ଶେଷ ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ତଲାସୀ କାର୍ଯ୍ୟ ଜାରି ରହିଥିଲା ଜେଆଣ୍ଡକେ ପାୱାର ସେକ୍ଟର ଜାମ୍ମୁ କାଶ୍ମୀରରେ ପ୍ରାଇମିନିଷ୍ଟର୍ସ ଡେଭଲପ୍ମେଣ୍ଟ ପ୍ୟାକେଜ୍ ପିଏମ୍ଡିପି ଅଧୀନରେ ବର୍ତ୍ତମାନ ଅନେକଗୁଡ଼ିଏ ପ୍ରକଳ୍ପକୁ ଉନ୍ନିତ କରାଯାଉଥିବା ବେଳେ ଆହୁରି କିଛି ଶକ୍ତି ପ୍ରକ୍ସ ସ୍ଥାପିତ ହେବାକୁ ଯାଉଛି ଉପରାଜ୍ୟପାଳଙ୍କ ପରାମର୍ଶଦାତା କେକେ ଶର୍ମା କହିଛନ୍ତି କାମ୍ମୁ କାଶ୍ମୀରରେ ଶକ୍ତି କ୍ଷେତ୍ରରେ ବିଶେଷକରି ଶୀତଋତୁରେ ଦେଖାଯାଉଥିବା ଅଭାବ ଏହିସବୁ ପ୍ରକଳ୍ପ ଦ୍ୱାରା ପୂରଣ ହୋଇପାରିବ ଶ୍ରୀ ଶର୍ମା କହିଛନ୍ତି କାମ୍ମୁ କାଶ୍ମୀର ଡିଭିଜନ୍ରେ ନିଗମକୁ ଫଳପ୍ରଦ ଭାବେ ପରିଚାଳନା ପାଇଁ ଜଣେ ପରିଚାଳନା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏହି ଡିଭିଜନ୍ ପାଇଁ ସ୍ୱତନ୍ତ୍ର ଶକ୍ତି ନିଗମ ସୃଷ୍ଟି କରାଯାଇଛି